ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

'ଆଜାଦୀ କା ଅମୃତ ମହୋହବ' ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତଣାଳୟ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ସେହିଭଳି ଆଜି ସନ୍ଧ୍ୟାରେ କୋଶାର୍କଠାରେ କେନ୍ଦ୍ର କ୍ରିଡ଼ା ଓ ଯୁବ ବ୍ୟାପାର ମନ୍ତଶାଳୟ ପ୍ରତ୍ନତତ୍ତ୍ ବିଭାଗ ଓ ନେହେରୁ ଯୁବକେନ୍ଦ୍ ସଙ୍ଗଠନର ମିଳିତ ସହଯୋଗରେ ଏହି ଉହବ ପାଳନ କରାଯାଉଛି

ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତୀ ପ୍ରତାପ ଷଡ଼ଙଗୀ କହିଛନ୍ତି କାତିର ପିତା ମହାତ୍ମାଗାଧିଙ୍କ ଆହ୍ବାନ ପ୍ରତି ଦେଶବାସୀଙ୍କ ମଧ୍ଘରେ ଉନ୍କାଦନା ଖେଳାଇ ଦେଇଥିଲା

ତେବେ ଏହି ସମୟରେ ବିରୋଧୀ ଦଳ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କାରି ରଖିଥିଲେ ଗୃହରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତୀ ପ୍ରେମାନନ୍ଦ ନାୟକ ଓଡ଼ିଶା ବୂତିଗତ ଶିକ୍ଷାନୁଷ୍ଠାନ ନାମଲେଖା ଓ ଫି' ଧାର୍ଯ୍ୟର ବିନିୟମ ସଂଶୋଧନ ବିଲ୍କୁ ଆଗତ କରିଥିଲେ ବିଲ୍ ଉପରେ ଶାସକ ଦଳର ମୁଖ୍ୟ ସତେତକ ପ୍ରମିଳା ମଲ୍କିକ୍ ସଂଶୋଧନ ପ୍ରସ୍ତାବ ଆଶିଥିଲେ

ବର୍ଉମାନ ସେ ଆଇନ ଶୂଙ୍ଙଳା ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି ଏହା ପୂର୍ବରୁ ବରିଷ୍ ପୁଲିସ ଅଧିକାରୀ ସୌମେନ୍ର ପ୍ରିୟଦର୍ଶୀ କ୍ରାଇମ୍ ବ୍ରାଞ୍ର ଏଡିଜି ଥିଲେ

ଏହା ଅତ୍ୟନ୍ତ ଚିନ୍ତାଜନକ